ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ମ ଉପସ୍ସିତ ରହି ସମବେତ ଜନତାଙ୍କୁ ମିଳିତ ଭାବେ ଉଦବୋଧନ ଦେଇଥିଲେ

ଆଗ୍ରହୀ ପୁଞି ନିବେଶକାରୀଙ୍କୁ ଶିକ୍କ ଅନୁକୂଳ ପରିବେଶ ଭିଭିଭୂମି ଓ ମାନବ ସମ୍ୟଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତି କରାଯାଇଥିଲା